ଗତକାଲି ରାକ୍ୟସଭାରେ କେନ୍ଦ ସାର ଓ ରସାୟନ ମନ୍ତୀ ଡିଭି ସଦାନନ୍ଦ ଗୌଡ଼ା ଏହି ସ୍ଚନା ଦେଇଛନ୍ତି

ନିର୍ଦ୍ଦେଶାବଳୀ ଅନୁସାରେ ଏଶିକି ପିଲାମାନେ ସ୍କୁଲ୍ରେ ସାନିଟାଇଜର୍ରେ ହାତ ଧୋଇବେ ଛିଙ୍କିବା ଓ କାଶିବା ସମୟରେ ରୁମାଲ୍ ବ୍ୟବହାର କରିବେ ଏହିସବୁ କଥାଗୁଡ଼ିକୁ ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ସ୍କୁଲ୍ଗୁଡ଼ିକୁ ସ୍ୱାସ୍ସ୍ୟବିଭାଗ ପକ୍ଷରୁ କୁହାଯାଇଛି

ପରୀକ୍ଷା ରିପୋର୍ଟ ଆସିବା ପରେ ରକ୍ତ ନମୁନା ନେଗେଟିଭ୍ ଥିବା ଜଶାପଡ଼ିଛି ତେବେ ବର୍ଉମାନ ଏସ୍ସିବି ମେଡିକାଲ୍ରେ ଚିକିହିତ ହେଉଥିବା ଆଉ ଜଶେ କରୋନା ସନ୍ନିଗୁଙ୍କ ରିପୋର୍ଟ ମିଳିବା ବାକି ରହିଛି

ଏଥନେଇ ରାକ୍ୟ ନିର୍ବାଚନ କମିଶନ୍ ନିର୍ଦ୍ଦେଶ ଦେଇଛନ୍ତି

ବିଶ୍ୱ ଚାମ୍ପିୟନ୍ ବେଲ୍ଜିୟମ୍ ପ୍ରଥମ ଦୁଇଟି ରାଉଣ୍ ମ୍ ହୋଇଥିବାବେଳେ ତୂତୀୟ ରାଉଣ୍ଡ ମ୍ୟାଚ୍ ଖେଳିବ

ଆସନ୍ତାକାଲି ପର୍ଯ୍ୟନ୍ତ ଅନୁର୍ପପ ପାଗ ଲାଗି ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞଳିକ ପାଶିପାଗ କେନ୍ଦ ପୂର୍ବାନୁମାନ କରିଛି